ସବୁଜ କଟକ ତଥା ପ୍ରଦୃଷଣ ମୁକ୍ତ କଟକ ପାଇଁ ଏ ଥିଲା ମୁଖ୍ୟ ବିଚାରପତିଙ୍କ ଏକ ଅଭିନବ ଉଦାହରଣ

ଜାଲ୍ ପ୍ରମାଶପତ୍ର ଦେଖାଇ ଚାକିରି କରିଥିବା ନେଇ ଅଭିଯୋଗ ରହବା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି